ଗତକାଲିର ଟିକାକରଣ ସଫଳତାର ସହ ଶେଷ ହୋଇଛି ସେ କହିଛନ୍ତି ଟିକା ପରବର୍ତ୍ତୀ ପାର୍ଶ୍ୱ ପ୍ରତିକ୍ରିୟା ସଂକ୍ରାନ୍ତ କୌଣସି ଖବର ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ ଗତକାଲି ଏହି ବୃହତ ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ମକ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭାରମ୍ଭ କରିଥିଲେ ସେ କହିଥିଲେ ଯେଉଁମାନଙ୍କ ପ୍ରତି ସଂକ୍ରମଣର ବିପଦ ଅଧିକ ରହିଛି ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ପ୍ରତିଷେଧକ ଟିକା ଦିଆଯାଉଛି

ପ୍ରଧାନମନ୍ତ୍ରୀ କରୋନା ପ୍ରତିଷେଧକ ପ୍ରସ୍ତୁତ କରିବାପାଇଁ କାର୍ଯ୍ୟ କରିଆସୁଥିବା ବୈଜ୍ଞାନିକମାନଙ୍କର ଭୟସୀ ପ୍ରଶଂସା କରିଥିଲେ ଅତି ଅଳ୍ପ ସମୟ ମଧ୍ୟରେ ଭାରତ ଯେଭଳି ଭାବେ ପ୍ରତିଷେଧକ ପ୍ରସ୍ତୁତ କରିପାରିଛି ତାହାକୁ ନେଇ ସେ ଗର୍ବ ଅନୁଭବ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତଦ୍ୱାରା ପ୍ରସ୍ତୁତ ପ୍ରତିଷେଧକଗୁଡ଼ିକ ବିଦେଶର ପ୍ରତିଷେଧକଗୁଡ଼ିକ ତୁଳନାରେ ବହୁତ ଶସ୍ତା କିନ୍ତୁ ବିଦେଶର ପ୍ରତିଷେଧକଗୁଡ଼ିକ ତୁଳନାରେ ଭାରତରେ ପ୍ରସ୍ତୁତ ପ୍ରତିଷେଧକଗୁଡ଼ିକ କୌଣସି ଗୁଣରେ କମ୍ ନୁହେଁ ସେ କହିଛନ୍ତି ଭାରତରେ ପ୍ରସ୍ତୁତ ଦୁଇଟିଯାକ ପ୍ରତିଷେଧକର ସଫଳତା ବିଷୟରେ ନିଣ୍ଚିତ ହେବା ପରେ ବୈଜ୍ଞାନିକମାନେ ଏଗୁଡ଼ିକୁ ଅନୁମୋଦନ କରିଛନ୍ତି ଶ୍ରୀ ମୋଦି କହିଛନ୍ତି ସେଦୃଷ୍ଟିରୁ ଦେଶର ଜନସାଧାରଣ କୌଣସି ଗୁଜବ ପ୍ରତି ଧ୍ୟାନ ଦେବା ଉଚିତ ନୁହେଁ ଶ୍ରୀ ମୋଦି କୋବିଡ୍ ପ୍ରତିଷେଧକର ଦୁଇଟି ଡୋଜ୍ ନେବାର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ପ୍ରଧାନମନ୍ତ୍ରୀ ଦବାଇ ଭି କଡ଼ାଇ ଭି ମନ୍ତ୍ର ଦେଇ ପ୍ରଥମ ଡୋକ୍ ପ୍ରତିଷେଧକ ନେବା ପରେ ମାସ୍କ ପରିଧାନ ଜାରି ରଖିବା ଓ ସାମାଜିକ ଦୂରତା ବଜାୟ ରଖିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି

ଦେଶବ୍ୟାପି ଏହି ଅଭିଯାନର ତଦାରଖ ପାଇଁ କେନ୍ଦ୍ ସ୍ନାସ୍ଥ୍ୟମନ୍ତ୍ରୀ ଡକୁର ହର୍ଷବର୍ଦ୍ଧନ ସମସ୍ତ ରାଜ୍ୟ ଏବଂ କେନ୍ଦ୍ଶାସିତ ଅଞ୍ଚଳର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ସ୍ଥିତିର ସମୀକ୍ଷା କରିଛନ୍ତି

ଆଇଟିବିପିର ମୁଖ୍ୟପାତ୍ର ବିବେକ କୁମାର ପାଣ୍ଡେ ଏହି ସୂଚନା ଦେଇଛନ୍ତି ଅନ୍ୟପକ୍ଷରେ ମହାରାଷ୍ଟ୍ରରେ କେତେକ ବୈଷୟିକ ତ୍ରଟି ଦେଖାଦେବାର୍ ସେଠାକାର ସରକାର ଟିକାକରଣ ଅଭିଯାନକୁ ଘ୍ରଞ୍ଚାଇ ଦେଇଛନ୍ତି ଆସନ୍ତା ମଙ୍ଗଳବାରଠାରୁ ପୁଣି ଥରେ ଟିକାକରଣ କାର୍ଯ୍ୟକ୍ମ ଚାଲିବ ବୋଲି ମ୍ରଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ସ୍ତଚନା ଦେଇଛନ୍ତି

ଦେଶର ଯୁବଶକ୍ତିଙ୍କ ପାଖରେ ନିଜ ଭବିଷ୍ୟତକୁ ନିଜ ହାତରେ ଲେଖିବାର କ୍ଷମତା ରହିଛି ନୂତନତ୍ୱକୁ ଆବିଷ୍କାର କରିବା ପାଇଁ ତାଙ୍କର ପ୍ରଚେଷ୍ଟା ଜାରି ରହିଛି ଆଗାମୀ ବର୍ଷଗୁଡିକ ଡିଜିଟାଲ ପରିବର୍ତ୍ତନ କ୍ଷେତ୍ରରେ ନୃତନ ସମ୍ଭାବନା ସ୍କୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ଆଗାମୀ ଦିନରେ ଏସୀୟ ରାଷ୍ଟ୍ରଗୁଡିକ ସମଗ୍ର ବିଶ୍ୱରେ ତାଙ୍କର ସ୍ଥିତି ଜାହିର କରିବାକୁ ସକ୍ଷମ ହେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ସେ କହିଛନ୍ତି ବିମ୍ଷ୍ଟେକ୍ ଦେଶଗୁଡିକର ଯୁବଶିଳ୍ପଦ୍ୟୋଗୀ ଏହି ସମ୍ମିଳନୀରେ ଭାଗ ନେବା ଏହା ପ୍ରମାଣିତ କରୁଛି ପ୍ରତ୍ୟେକେ କରୋନା ବିରୁଦ୍ଧ ଯୁଦ୍ଧ ସହ ପ୍ରତିଷେଧକ ଟିକା ପ୍ରସ୍ତୁତ କ୍ଷେତ୍ରରେ ମଧ୍ୟ ଅଭିଜ୍ଞତା ହାସଲ କରିଛନ୍ତି ଦେଶର ପ୍ରାୟ ପ୍ରତ୍ୟେକ ସହରକୁ ଷ୍ଟାର୍ଟଅପ୍ କ୍ଷେତ୍ରଗୁଡିକ ସମ୍ପ୍ରସାରିତ ହୋଇଛି କୂଷି କ୍ଷେତ୍ରରେ ଷ୍ଟାର୍ଟଅପ୍ ଉଦ୍ୟୋଗଗୁଡିକ ପାଇଁ ଯଥେଷ୍ଟ ସମ୍ଭାବନା ରହିଛି ପ୍ରଧାନମନ୍ତ୍ରୀ କହିଛନ୍ତି ଡିଜିଟାଲ ଉପଯୋଗ ମାଧ୍ୟମରେ କୋଟି କୋଟି ଭାରତୀୟଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସରକାରୀ ସହାୟତା ପ୍ରଦାନ କରାଯାଇପାରୁଛି ବିଶ୍ୱ ଆର୍ଥକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଗାମୀ ଦିନଗୁଡିକରେ ନିଜ ଲକ୍ଷ୍ୟ ହାସଲ ଦିନରେ ବ୍ରତୀ ହେବାକୁ ପ୍ରଧାନମନ୍ତ୍ରୀ ଏହି ଅବସରରେ ପରାମର୍ଶ ଦେଇଛନ୍ତି

କୃଷି ମନ୍ତ୍ରଣାଳୟ କହିଛି ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରି ଚାଷୀଙ୍କଠାରୁ ଧାନସଂଗ୍ରହ କାର୍ଯ୍ୟ ଜାରି ରହିବ

ପଞ୍ଜାବ ହରିୟାଣାଉତ୍ତରପ୍ରଦେଶ ତେଲେଙ୍ଗାନା ଉତ୍ତରାଖଣ୍ଡ ତାମିଲନାଡୁ ଚଣ୍ଡିଗଡ ଜାମ୍ମୁ ଏବଂ କାଶ୍ମୀର କେରଳ ଗୁଜରାଟ୍ ଆନ୍ଧ୍ରପ୍ରଦେଶ ଛତିଶଗଡ ଓଡିଶା ମଧ୍ୟପ୍ରଦେଶ ବିହାର ମହାରାଷ୍ଟ୍ର ଝାଡଖଣ୍ଡ ଆସାମ କର୍ଣ୍ଣାଟକ ଏବଂ ପଣ୍ଟିମବଙ୍ଗରୁ ଏହି ଧାନସଂଗ୍ରହ କାର୍ଯ୍ୟ ଜାରି ରହିଛି ବୋଲି ମନ୍ତ୍ରଶାଳୟ ସୂଚନା ଦେଇଛି

ମେଟ୍ରୋ ପ୍ରୋଜେକ୍ଟଗୁଡିକ ଏହିସବୁ ସହରର ପରିବେଶ ଅନୁକୂଳ ମାସ୍ ରାପିଡ୍ ଟ୍ରାନଜିଟ୍ ପ୍ରଣାଳୀ ଉପଲବ୍ଧ କରାଇବେ

ଦୁଇ ଅପରାଜିତ ବ୍ୟାଟସମ୍ୟାନ ଅଜିଙ୍କ୍ୟ ରାହାଣେ ଏବଂ ଚେତେଶ୍ୱର ପୂଜାରା ତାଙ୍କର ବ୍ୟାଟିଂ ଆରମ୍ଭ କରିଥିଳେ